ଆଳି କ୍ୟାବିନେଟ୍ ବୈଠକରେ ଏହି ଐତିହାସିକ ନିଷ୍ବଭି ନିଆଯାଇଛି

ଏହି କମିଟି ବିଭିନ୍ ରାଜ୍ୟ ଗସ୍ତ କରି ସେହିସବୁ ରାଜ୍ୟର ବିଧାନ ପରିଷଦ ଗଠନର ପ୍ରକ୍ରିୟା ଓ କାର୍ଯ୍ୟର ସମୀକ୍ଷା କରି ତଥ୍ୟ ସଂଗ୍ରହ କରିଥିଲେ

ସମସ୍ତ ରାଜ୍ୟର ବିଜେପି ସଭାପତିମାନଙ୍କୁ ଅସ୍ଥିକଳସ ପ୍ରଦାନ କରାଯାଇଥିଲା

ଏହାପରେ ମହାନଦୀ ଋଷିକୁଲ୍ୟା ବ୍ରାହ୍କଶୀ ଆଦି ନଦୀରେ ଅସ୍ଚି ବିସର୍ଜନ କରାଯିବାର କାର୍ଯ୍ୟକ୍ମ ରହିଛି

ଏହିସବୁ ବିଧାୟକମାନଙ୍କୁ ଏକ ଲକ୍ଷ ଟଙ୍ଙା ବିଧାନସଭାର ପ୍ରତିକୃତି ମାନପତ୍ର ସହିତ ସମ୍ମାନିତ କରାଯାଇଛି

ଫଳରେ ସ୍କୁଲ୍ ଓ କଲେଜକୁ ଛାଡ଼ି ସମସ୍ତ ଦୋକାନ ବକାର ବନ୍ଦ୍ ରହିଛି

ହେଲେ କିଛି ସ୍ପଫଳ ମିଳି ନ ଥିଲା ତେଶୁ ଆଜି ବିନିକା ଜନସାଧାରଣଙ୍କ ପକ୍ଷରୁ ପୁଣି ଥରେ ବନ୍ଦ୍ ଡାକରା ଦିଆଯାଇଛି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

ତାଙ୍ ମୁ ଭାବେ ପରିଚୟ ଦେଇ ଗତକାଲି ଏହି ଯୁବତୀ ଓ ତାଙ୍କ ସହିତ ଜଣେ ଯୁବକ ଏଠାରେ ଆସି ରହିଥିଲେ